ରାଜ୍ୟ ଓ କେନ୍ଦ୍ର ସରକାର ଆଇନର ସୀମା ଭିତରେ ରହି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ

ପିଲାମାନେ କିପରି ଠିକ୍ ସମୟରେ ପାଣି ପିଇବେ ସେଥିପାଇଁ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ଓ୍ୱାଟର ବେଲ୍ ବ୍ୟବସ୍ଥା ଗ୍ରହଶ କରାଯାଇଛି

ଏହି ସମୟରେ ଛାତ୍ରଛାତ୍ରୀମାନେ ଏକକାଳୀନ ପାଶି ପିଇବେ ଯେଉଁମାନେ ଘରୁ ପାଶି ନେଇ ଆସିନଥିବେ ସେମାନଙ୍କ ପାଇଁ ଜଳପାନ ବିରତି ପାଞ୍ ମିନିଟ୍ ରଖାଯିବ

ରକ୍ତଦାନ ଶିବିର ଗତକାଲି ଦେବଗଡ଼ ଜିଲ୍ଲାର ତିଳେଇବଶି ବ୍ଲକ୍ର ସୁଗୁଡ଼ା ଗ୍ରାମର ନେତାଜୀ କୁବ୍ ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଷିତ ହୋଇଯାଇଛି

ତାଙ୍କୁ ନଗଦ ପାଞ୍ ଲକ୍ଷ ଟଙ୍ଙା ପୁରସ୍କାର ପ୍ରଦାନ କରାଯିବ